କାଁ ଭାଁ କେତେକ ସାମାନ୍ୟ ଧରଣର ଗଣ୍ଡଗୋଳକୁ ଛାଡିଦେଲେ ଭୋଟଗ୍ରହଣ ଶାନ୍ତିପୂର୍ଣ୍ଣ ଥିବାର ଖବର ମିଳିଛି କେତେକ ଇଭିଏମ୍ ମେସିନରେ ତ୍ରଟି ଦେଖାଦେବାରୁ କିଛି ସମୟ ପାଇଁ ଭୋଟଗ୍ରହଣ ବନ୍ଦ ରହିଥିଲା ତାମିଲନାଡ଼ୁରେ ଭୋଟଗ୍ରହଣ ଶାନ୍ତିପୂର୍ଣ୍ଣ ଥିଲା

ଆରମ୍ଭରୁ ଭୋଟଦାତାମାନଙ୍କ ସଂଖ୍ୟା କମ୍ ଥିଲା କିନ୍ତୁ ଦିନ ବଢିବା ସଙ୍ଗେ ସଙ୍ଗେ ଭୋଟଦାତାମାନଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା ଆକାଶବାଣୀର ସମ୍ଘାଦଦାତା ଜଣାଇଛନ୍ତି ଏଆଇଏଡିଏମକେ ନେତା ପଲାନୀସ୍ୱାମୀ ଓ ପନୀର ସେଲଭମ୍ ଡିଏମକେ ନେତା ଏମକେ ଷ୍ଟାଲିନ ଦୂରାଇ ମୁରଗନ୍ ଡିଏମକେ ନେତା ଜିକେ ମଣି ଡକ୍ର ଅୟୁମଣି ରାମଦୋଷ ବିଜେପି ନେତା ଏଲମୁରୁଗନ୍ ଏଚ ରାଜା ବନାଥି ଶ୍ରୀନିବାସନ୍ ଏମଏନଏମ୍ ପ୍ରତିଷ୍ଠାତା କମଲା ହାସନ୍ ଏଏମଏନକେ ପ୍ରତିଷ୍ଠାତା ଟିଟିଭି ଦିନାକରନ ଡିଏମଡିକେ ନେତା ପ୍ରେମଲତା ବିଜୟକାନ୍ତ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ଭୋଟଦାନ କରିଥିଲେ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ମଧ୍ୟ ଭୋଟଗ୍ରହଣ ଶାନ୍ତିପୂର୍ଣ୍ଣ ଥିଲା

ଆମର ପୁଡ଼ଚେରୀ ସମ୍ଭାଦଦାତା ଜଣାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣ ସ୍ୱାମୀ ଏନଆର କଂଗ୍ରେସ ନେତା ରେଙ୍ଗାସ୍ୱାମୀ ବିଜେପି ନେତା ସ୍ୱାମୀନାଥନ୍ ଆଦି ପ୍ରମ୍ରଖ ନେତାମାନେ ନିଜ ନିଜ ନିର୍ବାଚନମଣ୍ଡଳୀରେ ଭୋଟଦାନ କରିଥିଲେ ପଶ୍ଚିମବଙ୍ଗ ଓ ଆସାମରେ ଗତକାଲି ତୃତୀୟ ପର୍ଯ୍ୟାୟ ଭୋଟଗ୍ରହଣ ହୋଇଥିଲା

ଆସାମରେ ତୂତୀୟ ପର୍ଯ୍ୟାୟ ଭୋଟଗ୍ରହଣ ପ୍ରାୟତଃ ଶାନ୍ତିପୂର୍ଣ୍ଣ ଥିଲା

କୌଣସି ସ୍ଥାନରେ କିଛି ଅଘଟଣ ଘଟିନାହିଁ ଯାନ୍ତ୍ରିକ ତ୍ରୁଟି ଯୋଗୁଁ କେତେକ ଇଭିଏମ୍ ମେସିନ ବଦଳାଯାଇଥିଲା

କୋଭିଡ ନାଇଷ୍ଟିନ ମହାମାରୀ ଯୋଗୁଁ ପ୍ରଥମ ଥର ପାଇଁ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଏହି ବୃହତ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବାକୁ ଯାଉଛନ୍ତି ଟୁଇଟ୍ କରି ଶ୍ରୀ ମୋଦୀ କହିଛନ୍ତି ପରୀକ୍ଷା ଯୋଦ୍ଧା ଅଭିଭାବକ ଓ ଶିକ୍ଷକମାନଙ୍କ ସହ ତାଙ୍କର ଏହି ସ୍କରଣୀୟ ଆଲୋଚନାବେଳେ ବିଭିନ୍ନ ବିଷୟବସ୍ତୁ ଉପରେ ଅନେକ ପ୍ରଶ୍ନ ଉପରେ ଆଲୋଚନା ଉପରେ ଆଲୋଚନା କରାଯିବ ଆକାଶବାଣୀର ସମ୍ଭାଦଦାତା ଜଣାଇଛନ୍ତି ଦେଶର ଯୁବପିଢି ମାନଙ୍କ ପାଇଁ ଚାପମୁକ୍ତ ପରିବେଶ ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ପରୀକ୍ଷା ପେ ଚର୍ଚ୍ଚା ହେଉଛି ପରୀକ୍ଷା ଯୋଦ୍ଧାମାନଙ୍କର ମନୋବଳ ବୃଦ୍ଧି କରିବାର ମହାନ୍ ଲକ୍ଷ୍ୟ

ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ କହିଛନ୍ତି ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ବିଦ୍ୟାର୍ଥୀମାନଙ୍କୁ ପରୀକ୍ଷାଜନିତ ଚାପରୁ ମୁକ୍ତ କରିବ

ଆପଣମାନେ ଏହି କାର୍ଯ୍ୟକ୍ରମକୁ ଟିଭି ଚ୍ୟାନେଲ ଏଡ଼ୁ ମିନଫ ଇଣ୍ଡିଆ ନରେନ୍ଦ୍ର ମୋଦୀ ପିଏମଓ ଇଣ୍ଡିଆ ପିଆଇବି ଇଣ୍ଡିଆ ଦୂରଦର୍ଶନ ନ୍ୟାସନାଲ ମାଇଁ ଗଭ୍ ଇଣ୍ଡିଆ ଡିଡି ନ୍ୟୁଜ ରାଜ୍ୟସଭା ଟିଭି ସ୍ୱଂୟପ୍ରଭା ଫେସବୁକ୍ ଓ ୟୁ ଟୁବ ଆଦି ଡିଜିଟାଲ ଗଣମାଧ୍ୟମ ମଞ୍ଚ ଦ୍ୱାରା ଦେଖିପାରିବେ

ନୂଆଦିଲ୍ଲୀରେ ସାମ୍ଭାଦିକମାନଙ୍କୁ ଉଦ୍ବୋଧନ ଦେଲାବେଳେ ନୀତି ଆୟୋଗର ଜଣେ ସଦସ୍ୟ କହିଛନ୍ତି କୋଭିଡ ସଂକ୍ରମଣ ସଂଖ୍ୟା ଦ୍ରତଭାବେ ବୃଦ୍ଧି ପାଉଥିବାରୁ ଲୋକମାନଙ୍କୁ କୋଭିଡ୍ ବିରୁଦ୍ଧରେ ସଂଗ୍ରାମ ପାଇଁ ମାସ୍କ ଲଗାଇବା ସଙ୍ଗେ ସଙ୍ଗେ ସାମାଜିକ ଦୂରତା ଓ ହାତ ଧୋଇବା ଆଦି ନିୟମକୁ କଡାକଡିଭାବେ କାର୍ଯ୍ୟ କରିବା ଉଚିତ

ସେ କହିଛନ୍ତି ସେପ୍ଟେମ୍ବର ମଧ୍ୟ ଭାଗରୁ କୋଭିଡ ସଂକ୍ରମଣ ହ୍ରାସ ପାଇଥିଲା କିନ୍ତୁ ଏପ୍ରିଲ ପ୍ରଥମ ସପ୍ତାହରୁ ଧୀରେ ଧୀରେ ଏହି ସଂଖ୍ୟା ବୃଦ୍ଧି ପାଇଛି

କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ମଧ୍ୟରେ ଘନିଷ୍ଠ ସହଯୋଗ କାରଣରୁ ଏହା ସମ୍ଭବ ହୋଇପାରିଛି ହର୍ଷବର୍ଦ୍ଧନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟ ମାନଙ୍କୁ ପର୍ଯ୍ୟାପ୍ତ ପରିମାଣରେ ଟିକା ଯୋଗାଣ କାରି ରହିବ ଏଣୁ ମିଶନ ଢାଞ୍ଚାରେ ଟିକାଦାନ କାର୍ଯ୍ୟକାରୀ କରାଯାଉଛି ଟିକାର ଅଭାବ ରହିବ ନାହିଁ ବୋଲି ସେ ପ୍ରତିଶ୍ରତି ଦେଇଛନ୍ତି ଦୈନିକ ଭିତ୍ତିରେ କୋଭିଡ ସଂକ୍ରମଣ ବୃଦ୍ଧି ପାଇବା ସାଙ୍ଗକୁ ମୃତ୍ୟୁ ହାର ବୃଦ୍ଧି ପାଉଥିବା ରାଜ୍ୟଗୁଡିକର ସ୍ୱାସ୍ଥ୍ୟମନ୍ତ୍ରୀ ଅତିରିକ୍ତ ମୁଖ୍ୟ ସଚିବ ଏବଂ ସ୍ୱାସ୍ଥ୍ୟବିଭାଗ ପ୍ରମୁଖ ସଚିବମାନଙ୍କର ଏକ ଉଚ୍ଚସ୍ତରୀୟ ବୈଠକରେ ଗତକାଲି ସମୀକ୍ଷା କଲାବେଳେ ସେ ଏହା କହିଛନ୍ତି ଛତିଶଗଡ ଦିଲ୍ଲୀ ଗୁଜରାଟ ହରିୟାଣା ହିମାଚଳ ପ୍ରଦେଶ ଝାଡଖଣ୍ଡ କର୍ଣ୍ଣାଟକ ମଧ୍ୟପ୍ରଦେଶ ମହାରାଷ୍ଟ୍ରପଞ୍ଜାବ ଓ ରାଜସ୍ଥାନର ଏହି ବରିଷ୍ଣ ଅଧିକାରୀମାନେ ଗତକାଲି ବୈଠକରେ ଯୋଗଦେଇଥିଲେ

ଦେଶରେ କୋଭିଡ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବାରୁ ବ୍ୟାପକ ଜନସଚେତନା ସୃଷ୍ଟି କରିବା ଲକ୍ଷ୍ୟରେ ମନ୍ତ୍ରଣାଳୟ ପକ୍ଷରୁ ବେସରକାରୀ ଟିଭି ଚ୍ୟାନେଲଗୁଡିକୁ ଏଭଳି ପରାମର୍ଶ ଦିଆଯାଇଛି

ମାନସିକ ସ୍ୱାସ୍ଥ୍ୟ ମାତୃ ଓ ଶିଶୁ ଯତ୍ନ ଯଥା ଜଳବାୟୁ ପରିବର୍ତ୍ତନ ଆଦି କ୍ଷେତ୍ରରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ବିଶ୍ୱ ସ୍ୱାସ୍ଥ୍ୟଦିବସ ପାଳନ କରିବାକୁ ସ୍ଥିର କରାଯାଇଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏହି ଲକ୍ଷ୍ୟପୂରଣ ପାଇଁ ସର୍ବୋଚ୍ଚସ୍ତରର ସ୍ୱାସ୍ଥ୍ୟ ରକ୍ଷା ଏକ ମୌଳିକ ଅଧିକାର ବୋଲି ବିଶ୍ୱ ସ୍ୱାସ୍ଥ୍ୟସଂଗଠନର ସମ୍ଭିଧାନରେ ଉଲ୍ଲେଖ ରହିଛି ଜାତି ଧର୍ମ ବର୍ଣ୍ଣ ରାଜନୈତିକ ଦଳ ଓ ଅର୍ଥନୈତିକ ତଥା ସାମାଜିକ ବାଛବିଚାର ନିର୍ବିଶେଷରେ ସମସ୍ତଙ୍କୁ ଉଚ୍ଚମାନର ସ୍ୱାସ୍ଥ୍ୟ ରକ୍ଷା କରିବା ଲକ୍ଷ୍ୟରେ ଏହି ଦିବସ ପାଳନ କରାଯାଉଛି